ପ୍ରଧାନମନ୍ତ୍ରୀ ଆଜି ସକାଳେ ଗୁକ୍ତରାତର କେବାଡିଆସ୍ଥିତ 'ଷ୍ଟାଚ୍ୟୁ ଅଫ୍ ୟୁନିଟି'ଠାରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ପରେ ସେ ଏକ ବିଶାଳ ଜନସମାବେଶରେ ଲୋକମାନଙ୍କୁ ରାଷ୍ଟ୍ରୀୟ ଏକତାର ଶପଥପାଠ କରାଇଥିଲେ ଗୁଜରାତ୍ ପୁଲିସ୍ ଓ କେନ୍ଦ୍ରୀୟ ସଶସ୍ତ ବାହିନୀ ଯବାନମାନଙ୍କଦ୍ୱାରା ରାଷ୍ଟ୍ରୀୟ ଏକତା ଦିବସ ପରେଡ୍କୁ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଥିଲେ

ପ୍ରଧାନମନ୍ତ୍ରୀ ତାଙ୍କର ଉଦ୍ବୋଧନରେ ଭାରତର ଏକତା ଓ ସଂହତି ପ୍ରତି ସର୍ଦ୍ଦାର ପଟେଲ୍ଙ୍କ ଅବଦାନ ବିଷୟ ଉଲ୍ଲେଖ କରିଛନ୍ତି ସଙ୍କଟ ସମୟରେ ବିବିଧତା ସତ୍ତ୍ୱେ ଏକତା ବଜାୟ ରଖିବା ଓ ଲୋକମାନଙ୍କ ମଧ୍ୟରେ ଭ୍ରାତୃଭାବ ବଳବଉର ରଖିବାର ଗୁରୁତ୍ୱକୁ ସେ ଉଲ୍ଲେଖ କରିଛନ୍ତି

ସେ କହିଛନ୍ତି ଏହା ସମଗ୍ର ଭାରତର ଏକତ୍ରୀକରଣ ପାଇଁ ତାଙ୍କର ସ୍ୱପ୍ରକୁ ସାକାର କରିଛି ପ୍ରଧାନମନ୍ତ୍ରୀ କହିଛନ୍ତି ଜମ୍ମୁ କାଶ୍ମୀର୍ରେ ରାଜନୈତିକ ସ୍ଥିରତା ଆସିବ ଓ ଲୋକମାନଙ୍କ ପ୍ରତି ପକ୍ଷପାତ ଦୂର ହେବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ ବାର୍ତ୍ତାରେ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଆକି ଦିଲ୍ଲୀ ପୁଲିସ୍ର ନୃତନ କାର୍ଯ୍ୟାଳୟର ଉଦ୍ଘାଟନ କରି ଶ୍ରୀ ଶାହା ଏହା କହିଛନ୍ତି ସେ କହିଛନ୍ତି ସରକାର ସନ୍ତାସବାଦର ମୂଳୋତ୍ପାଟନ ଓ ନିଶାଦ୍ରବ୍ୟ ଚୋରା କାରବାର ରୋକିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି କେକେ ୟୁଟି ଏକ ଐତିହାସିକ ପଦକ୍ଷେପ ସ୍ୱର୍ପ ଆକିଠାରୁ ଜାଞ୍ଜୁକାଶ୍ମୀର ରାଜ୍ୟ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି ଜାମ୍ମୁ କାଶ୍ମୀର ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାବେଳେ ଲଦାଖ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ହୋଇଛି ରାଧାକୃଷ୍ଣ ମାଥୁର୍ ଲଦାଖ୍ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି ଜନ୍ମୁ କାଶ୍ମୀର ହାଇକୋର୍ଟ ମୁଖ୍ୟ ବିଚାରପତି ଗୀତା ମିତଲ ଆଜି ସକାଳେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ ଲଦାଖ୍ର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବା ପରେ ଖର୍ଚ୍ଚର ସଠିକ୍ ହିସାବ ପ୍ରଶାସନକୁ ଦେବାପାଇଁ ଶ୍ରୀ ମାଥୁର ଅଫିସରମାନଙ୍କୁ ଅନୁରୋଧ କରିଛନ୍ତି ଗିରୀଶ ଚନ୍ଦ୍ର ମୁର୍ମୁ ଶ୍ରୀନଗରଠାରେ ଜନ୍ମ କାଶ୍ୱୀର କେନ୍ଦ୍ରଶାସିତ ଅଞ୍ଚଳର ପ୍ରଥମ ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଇତିମଧ୍ୟରେ ଉମଙ୍ଗ୍ ନରୁଲା ଲଦାଖ୍ ଉପରାଜ୍ୟପାଳଙ୍କ ଉପଦେଷ୍ଟା ନିଯୁକ୍ତ ହୋଇଛନ୍ତି ସେହିଭଳି ଏସ୍ଏସ୍ ଖଣ୍ଡାରେ ଲଦାଖ୍ କେନ୍ଦ୍ରଶାସିତ ଅଞ୍ଚଳର ପୁଲିସ୍ ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି

ଇଣ୍ଡିଆ ଚୀନ୍ ଭାରତ କହିଛି ଜନ୍ମୁ କାଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯିବା ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଏ ବିଷୟରେ ଭାରତର ଆଭିମ୍ରଖ୍ୟ ଅତ୍ୟନ୍ତ ସ୍ୱଷ୍ଟ ବୋଲି ଚୀନ୍ ସମ୍ପର୍ଷର୍ଣରପେ ଅବଗତ ଥିବାର ଭାରତ ଦୂଢ଼ଭାବେ କହିଛି ବୈଦେଶିକ ମନ୍ତ୍ରଣାଳୟ କହିଛି ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଚୀନ୍ ସମେତ କୌଣସି ଦେଶ ମନ୍ତବ୍ୟ ଦିଅନ୍ତ ଏହା କେବେ ଭାରତ ଚାହେଁ ନାହିଁ ଓ ଏଭଳି କାର୍ଯ୍ୟରୁ ସେମାନେ ନିବୃତ୍ତ ରହିବା ଉଚିତ ଚୀନ୍ ବୈଦେଶିକ ବିଭାଗ ମୁଖପାତ୍ରଙ୍କଦ୍ୱାରା ଜନ୍ମୁ କାଶ୍ମୀର ଓ ଲଦାଖ୍ କେନ୍ଦ୍ରଶାସିତ ଅଞ୍ଚଳ ଗଠନ ଉପରେ ମନ୍ତବ୍ୟ ଦିଆଯିବା ପରେ ଭାରତ ଏହି ପ୍ରତିକ୍ରିୟା ପ୍ରକାଶ କରିଛି ବୈଦେଶିକ ମନ୍ତ୍ରଣାଳୟ କହିଛି ଜମ୍ମୁ କାଶ୍ମୀର ଓ ଲଦାଖ୍ ଭାରତର ଅଭିନ୍ନ ଅଙ୍ଗ ଓ ଅନ୍ୟ ଦେଶମାନେ ଭାରତର ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖକ୍ତାକୁ ସମ୍ମାନ କରନ୍ତୁ ଏହା ଆଶା କରାଯାଏ ବିବୃତ୍ତିରେ କୁହାଯାଇଛି ଚୀନ୍ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମ୍ର କାଶ୍ମୀର ଓ ଲଦାଖର ଏକ ବଡ଼ ଇଲାକା ନିଜ ଅକ୍ତିଆରରେ ରଖିଛି ଏଥିସହିତ ପାକିସ୍ତାନ ଅଧିକୃତ କାଶ୍ମୀରର ଭାରତୀୟ ଅଞ୍ଚଳକୁ ମଧ୍ୟ ଏହା ବେଆଇନ ଭାବେ ନିଜ ଅଧିକାରରେ ରଖିଛି ଏଥିରେ କୃହାଯାଇଛି ଭାରତ ନିଜର ଉଦ୍ବେଗ ବିଷୟରେ ଉଭୟ ପାକିସ୍ତାନ ଓ ଚୀନ୍କୃ କହିଆସ୍ବଛି ଚୀନ ପାକିସ୍ତାନ ଅର୍ଥନୈତିକ କରିଡ଼ରକୁ ନେଇ ଭାରତ ସର୍ବଦା ନିକର ଉଦ୍ବେଗ ବିଷୟରେ ଜଣାଇଆସୁଛି

ଆମ ସମ୍ଘାଦାଦାତା ଜଣାଇଛନ୍ତି ପରସ୍କର ମଧ୍ୟରେ ନିରନ୍ତର ସହଯୋଗ ବୃଦ୍ଧି ସମ୍ମିଳିନୀରେ ଚଳିତ ବର୍ଷର ଶୀର୍ଷକ ରହିଛି ଏଚ୍ସି ଚିଦାମ୍ବରମ୍ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମତ ଦେବାପାଇଁ ଦିଲ୍ଲୀ ହାଇକୋର୍ଟ ଏମ୍ସ୍ ନିର୍ଦ୍ଦେଶକଙ୍କୁ ଏକ ମେଡିକାଲ୍ ବୋର୍ଡ଼ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବର୍ତ୍ତମାନ ତିହାର ଜେଲ୍ରେ ଥିବା ଚିଦାୟରମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମତ ଦେବାପାଇଁ ହାଇକୋର୍ଟ ଏହି ବୋର୍ଡ଼ରେ ହାଇଦ୍ରାବାଦ ସ୍ଥିତ ପେଟରୋଗ ବିଶେଷଜ୍ଞ ଡାକ୍ତର ନାଗେଶ୍ୱର ରେଡ୍ଗୀଙ୍କୁ ସାମିଲ୍ କରିବାପାଇଁ କହିଛନ୍ତି ଆଇଏନ୍ଏକ୍ ମିଡିଆ ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଶ୍ରୀ ଚିଦାୟରମ୍ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ କାମିନ୍ ପାଇଁ ଆବେଦନ କରିଛନ୍ତି ସେ କହିଛନ୍ତି ତାଙ୍କ ସ୍ୱାସ୍ଥ୍ୟରେ ଦିନକୁ ଦିନ ଅବନତି ଘଟୁଛି ଏବଂ ତାଙ୍କପାଇଁ ଏକ ସୁସ୍ଥ ପରିବେଶର ଆବଶ୍ୟକତା ରହିଛି ବିଚାରପତି ସୁରେଶ କେଟ୍ କହିଛନ୍ତି ଏହି ବୋର୍ଡ଼ ଆଜି ଚିଦାମ୍ଭରମ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଆଲୋଚନା କରିବ ଏବଂ ଆସନ୍ତାକାଲି କୋର୍ଟ ସମ୍ମୁଖରେ ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବ

ସେ ଦୀର୍ଘଦିନ ଧରି ଅସ୍କୁସ୍ଥ ଥିଲେ

ତାଙ୍କ ପରିବାରସ୍ତ୍ରରୁ ମିଳିଥିବା ଖବର ଅନୁସାରେ ସେ ହୃଦ୍ରୋଗରେ ପୀଡିତ ଥିଲେ ଓ ତାଙ୍କର କିଡ୍ନୀ ଖରାପ ଥିଲା ସେ ସିପିଆଇର ପୂର୍ବତନ ସାଧାରଣ ସମ୍ପାଦକ ଥିଲେ ଓ ଜଣେ ଜଣାଶୁଣା ଶ୍ରମିକସଂଘ ନେତା ଥିଲେ

ସେ ରାଜ୍ୟସଭାର ସଦସ୍ୟ ଥିଲେ ଓ ମେଦିନପୁରରୁ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ ପଣ୍ଟିମବଙ୍ଗ ମ୍ରଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଦଳ ନିର୍ବିଶେଷରେ ରାଜନୈତିକ ଦଳଗ୍ରଡ଼ିକର ନେତାମାନେ ତାଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି

ଆଇସିଜେ ଯାଦବ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମମଲାରେ ପାକିସ୍ତାନ ଭିଏନା ରାଜିନାମା ଅନୁସାରେ ନିଜର କର୍ତ୍ତବ୍ୟ ପାଳନରେ ଅବହେଳା କରିଥିବା ବିଷୟ ଆନ୍ତର୍ଜାତିକ ନ୍ୟାୟାଳୟ ସଭାପତି ବିଚାରପତି ଅବଦୁଇଲ୍କାଓ୍ୱି ୟୁସୁଫ୍ ଜାତିସଂଘ ସାଧାରଣ ପରିଷଦରେ ଜଣାଇଛନ୍ତି

ଏହି ମାମଲାରେ ଉପଯୁକ୍ତ ବିଚାର ହେବା କଥା ସେ ଉଲ୍ଲେଖ କରିଛନ୍ତି ଭାରତପାଇଁ ଏକ ବଡ଼ ବିଜୟ ସ୍ୱର୍ପ ଭାରତୀୟ ନୌବାହିନୀର ଅବସରପ୍ରାପ୍ତ ଅଫିସର କକଳଭ୍ ଷଣ ଯାଦବଙ୍କୁ ପାକିସ୍ତାନ ସାମରିକ ଅଦାଲତ ଦେଇଥିବା ମୃତ୍ୟୁ ଦଶ୍ଚାଦେଶର ପ୍ରନର୍ବିଚାର କରିବାକୁ ଆନ୍ତର୍ଜାତିକ ନ୍ୟାୟାଳୟ ରାୟ ଦେଇଥିଲେ

ସେହି ଟ୍ରେନ୍ଟି ରାଓ୍ବଲପିଣ୍ଡିର୍ କରାଚୀ ଅଭିମ୍ରଖେ ଯାତ୍ରା କର୍ତ୍ଥବାବେଳେ ସେଥିରେ ନିଆଁ ଲାଗିଯାଇଥିଲା ପାକିସ୍ତାନ ରେଳମନ୍ତ୍ରୀ ସେକ୍ ରସିଦ୍ ଅହମ୍ମଦ କହିଛନ୍ତି ଟ୍ରେନ୍ର କିଛି ଯାତ୍ରୀ ଗ୍ୟାସ୍ ଷ୍ଟୋଭ୍ରେ ପ୍ରାତଃ ଭୋଜନ ପ୍ରସ୍ତତ କର୍ଥିବାବେଳେ ସେଥିରେ ବିଫ୍ଫୋରଣ ଘଟି ଟ୍ରେନ୍ରେ ନିଆଁ ଲାଗିଯାଇଥିଲା ଅଧିକାଂଶ ଲୋକ ଚଳନ୍ତା ଟ୍ରେନ୍ରୁ ତଳକୁ ଡେଇଁବା ଯୋଗୁଁ ମୃତ୍ୟୁବରଣ କରିଥିବାର କଣାପଡ଼ିଛି

ବକ୍ସିଂ ଭାରତୀୟ ମୁଷ୍ଟିଯୋଦ୍ଧା ଶିବ ଥାପ୍ପା ଓ ପୂଜା ରାଣୀ ଟୋକିଓରେ ଆଜି ଅନୁଷ୍ଠିତ ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ରେ ସ୍ୱର୍ଷପଦକ ବିଜୟୀ ହୋଇଛନ୍ତି